ଗୋଟିଏ ସମସ୍ୟାର ସମାଧାନ ଆଉ ଗୋଟିଏ ସମସ୍ୟା ସୃଷ୍ଟି ଦ୍ୱାରା ହୁଏ ନାହିଁ ହିଂସା ଓ ଅସ୍ତ୍ୱ ଦ୍ୱାରା ସମସ୍ୟାର ସମାଧାନ ଖୋଜୁଥିବା ଲୋକମାନଙ୍କୁ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି

ଅସ୍ତ୍ରଶସ୍ତ ସହିତ ଆତ୍ମସମର୍ପଣ କରିଥିବାରୁ ସେମାନଙ୍କର ଦେଶର ପ୍ରଗତି ଓ ଶାନ୍ତି ପ୍ରତି ଆସ୍ଥା ଥିବା ସ୍ୱଚାଉଛି ଯେଉଁମାନେ ହିଂସା ଦ୍ୱାରା ସମସ୍ୟାର ସମାଧାନ କରିବା ପାଇଁ ଅସ୍ତ୍ରଶସ୍ତ ଧରିଛନ୍ତି ସେମାନେ ବୁଝିବାକୁ ଆରମ୍ଭ କଲେଣି ଯେ ଆଲୋଚନା ଓ ମିଳିମିଶି କାର୍ଯ୍ୟ କଲେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ସେ କହିଛନ୍ତି ଯେ ଉତ୍ତର ପୂର୍ବ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ହ୍ରାସ ପାଇଛି

ତୂତୀୟ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ସଫଳତାର ସହିତ ଆୟୋଜନ କରିଥିବାରୁ ସେ ଆସାମ ସରକାର ଓ ଆସାମର ଲୋକମାନଙ୍କୁ ପ୍ରଶଂସା କରିଛନ୍ତି

ଦେଶ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି

ଏକବିଂଶ ଶତାବ୍ଦୀରେ ଭାରତର ଏହି ଗଗନଯାନ ମିଶନ ଏକ ଐତିହାସିକ ସଫଳତା ହାସଲ କରିବ ଏବଂ ଏହା ଏକ ମାଇଲ୍ ଖୁଷ୍ଟ ସାବ୍ୟସ୍ତ ହେବ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଆଗାମୀ ଦଶନ୍ଧିରେ ଭାରତ ଓ ଏହାର ପ୍ରତ୍ୟେକ ନାଗରିକ ନୂତନ ପ୍ରତିଶ୍ରତିବଦ୍ଧତା ସହିତ ସଫଳତା ହାସଲ କରିବେ ବୋଲି ସେ ଆଶାବାଦୀ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ ଏବଂ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆଁ ଉତ୍ତରପ୍ରଦେଶରେ ଗଙ୍ଗାର ପ୍ରବେଶସ୍ଥଳ ବିଜ୍ନୋରଠାରୁ ଏହି ଯାତ୍ରାର ଶୁଭାର୍ୟ କରିବେ ସେହିଭଳି ରାଜ୍ୟରୁ ଗଙ୍ଗାରୁ ପ୍ରସ୍ଥାନସ୍ଥଳ ତଥା ଉତ୍ତରପ୍ରଦେଶର ପୂର୍ବଭାଗରେ ଥିବା ବାଲିଆଠାରୁ ଏହି ଅଭିଯାନରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସାମିଲ ହେବେ ବାଲିଆଠାରେ ଗଙ୍ଗାନଦୀ ଉତ୍ତରପ୍ରଦେଶ ପ୍ରସ୍ଥାନ କରିବା ପରେ ବିହାରରେ ପ୍ରବେଶ କରିଛି

ଜାତୀୟ ଗଙ୍ଗା ସଫେଇ ଅଭିଯାନର ମହାନିର୍ଦ୍ଦେଶକ ରାଜୀବ ର୍ଚଜନ ମିଶ୍ର ଆକାଶବାଣୀକୁ ଏ ସଫପର୍କରେ ସ୍ୱଚନା ଦେଇ କହିଛନ୍ତି ପବିତ୍ର ଗଙ୍ଗାନଦୀର କୂଳରେ ଥିବା ଗ୍ରାମଗୁଡ଼ିକୁ ବିକାଶିତ ଏବଂ ସମୃଦ୍ଧ କରିବା ସହିତ ଜୈବ ବିବିଧତାକୁ ପ୍ରୋସାହିତ କରିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ

ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବାକୁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ଦେଖୋ ଅପ୍ନା ଦେଶ ଭାବନାକୁ ସମସ୍ତଙ୍କ ମଧ୍ୟରେ ପ୍ରସାର କରିବା ଭାରତ ପର୍ବ ପାଳନର ଉଦ୍ଦେଶ୍ୟ

ଏହି ଉତ୍ସବକୁ ବୁଲି ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ସେମାନଙ୍କୁ କେବଳ ପରିଚୟପତ୍ର ଦେଖାଇବାକୁ ହେବ ବାଂଲାଦେଶ ପଦ୍ମ ବାଂଲାଦେଶର କୂଟନୀତିଜ୍ଞ ସ୍ୱର୍ଗତଃ ସୟିଦ ମୁୟାଜେମ୍ ଅଲ୍ଲିଙ୍କୁ ଚଳିତବର୍ଷ ଭାରତ ସରକାରଙ୍କ ପକ୍ଷରୁ ମରଣୋତ୍ତର ଭାବେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି

ଅନ୍ୟପକ୍ଷରେ ବାଂଲାଦେଶର ପ୍ରଖ୍ୟାତ ବୃଦ୍ଧିଜୀବୀ ତଥା ସଂଗ୍ରାହକ ଇନାମ୍ରଲ୍ ହକ୍ଙ୍କ ପଦ୍ମୁଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି

ଶ୍ରୀଲଙ୍କା ପଦ୍ମ ଶ୍ରୀଲଙ୍କାର ଦୁଇଜଣ ମହିଳା ଡକ୍ଟର ବାଜିରା ଚିତ୍ରସେନା ଓ ସ୍ୱର୍ଗତ ପ୍ରଫେସର ଇନ୍ଦ୍ରା ଦଶନାୟକେ ଚଳିତବର୍ଷ ପଦ୍ମ ସମ୍ମାନ ପାଇଛନ୍ତି

ଶ୍ରୀଲଙ୍କାର ସର୍ବୋଚ୍ଚ ଜାତୀୟ ସମ୍ମାନର ଅଧିକାରୀ ଡକ୍ର ବାଜିରା ଏବେ ଚିତ୍ରସେନା ଚବାଜିରା ଡ୍ୟାନୁ ଫାଉଣ୍ଡେସନ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି

ନେପାଳ ସ୍ୱିକର୍ ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ଅଗ୍ନି ସାପକୋତା ନେପାଳ ସଂସଦର ନିମ୍ବସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟାଟିଭିସ୍ର ବାଚସ୍କତି ଭାବେ ନିର୍ବାଚିତ ହୋଇଛନ୍ତି ଗତକାଲି ବାଚସ୍କତି ନିର୍ବାଚନ ଲାଗି କାଠମାଣ୍ଡୁରେ ଏହି ନିମୁସଦନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସଦନର ବରିଷ୍ଣ ସଦସ୍ୟ ମହନ୍ତ ଠାକୁର ଘୋଷଣା କରିଥିଲେ ଯେ ଶ୍ରୀ ସାପକୋତା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବାଚସ୍କତି ପଦ ଲାଗି ନିର୍ବାଚିତ ହୋଇଛନ୍ତି ଶ୍ରୀ ସାପକୋତା ଆଜି ବାଚସ୍କତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ଏକ ଦୁଷ୍କର୍ମ ମାମଲାରେ ସଂପୃକ୍ତି ଅଭିଯୋଗରେ ଗତବର୍ଷ ଅକ୍ନୋବର ମାସରେ କୃଷ୍ଣ ବାହାଦ୍ରର ମାହାରା ଇସ୍ତଫା ପ୍ରଦାନ କରିବା ପରେ ବାଚସ୍କତି ପଦଟି ଖାଲି ପଡ଼ିଥିଲା

ଚୀନ୍ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ ଏହି ଭୂତାଣୁଜ୍ଜନିତ ନିମୋନିଆର ନିୟନ୍ତ୍ରଣ ଓ ମୁକାବିଲାପାଇଁ ସାମ୍ବହିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି

ଉହାଙ୍ଗ୍ରେ ଥିବା ଭାରତୀୟମାନଙ୍କ ସୁରକ୍ଷା ନେଇ ବେଜିଂସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଚୀନ୍ କର୍ତ୍ତ୍ୱପକ୍ଷ ସମ୍ପର୍କରେ ରହିଛନ୍ତି ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଏହି ରୋଗରେ ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି ଇଣ୍ଡିଆ କରୋନା କରୋନା ଭୂତାଣୁ ସଂକ୍ରମଣ ଜନିତ ସମସ୍ୟାର ମୁକାବିଲା ପାଇଁ ଭାରତ ସରକାର ନେପାଳ ସୀମାନ୍ତବର୍ତ୍ତି ଜିଲ୍ଲାଗୁଡ଼ିକରେ ସତର୍କତା ଅବଲମ୍ଭନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସ୍ତଚନା ଅନୁଯାୟୀ ସୀମାନ୍ତ ଅଞ୍ଚଳ ଝୁଲାଘାଟ ଜାଓଲ୍ଜିବିରେ କେନ୍ଦୀୟ ସ୍ନାସ୍ଥ୍ୟଦଳ ମ୍ରତୟନ କରାଯାଇଛି

ଅଷ୍ଟ୍ରେଲିୟାନ୍ ଓପନ୍ ଭାରତୀୟ ଟେନିସ୍ ତାରକା ରୋହନ୍ ବୋପାନ୍ନା ଓ ତାଙ୍କର ଯୋଡ଼ି ୟୁକ୍ରେନ୍ର ନାଦିଆ କିଚ୍ନକ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟ୍ର୍ଣ୍ଣାମେଣ୍ଟ୍ର ମିକ୍ଡ୍ ଡବଲ୍ସ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଇତିମଧ୍ୟରେ ଅନ୍ୟତମ ଭାରତୀୟ ଖେଳାଳି ଲିଆଶ୍ଡର୍ ପେସ୍ ଓ ତାଙ୍କର ଯୋଡ଼ି ଜେଲେନା ଓସ୍ତାପେଙ୍କୋ ମିକୃଡ୍ ଡବଲ୍ସ୍ର ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି ପରବର୍ତ୍ତୀ ରାଉଣ୍ଡରେ ସେମାନେ ତାଙ୍କର ପ୍ରତିପକ୍ଷ ବେଥାନି ମାଟେକ୍ ଓ ବ୍ରିଟନ୍ ଜାମି ମୁରେଙ୍କୁ ଭେଟିବେ ପୁରୁଷ ସିଙ୍ଗିଲ୍ସରେ ରୋଜର ଫେଡେରର ଓ ନୋଭାକ୍ ଜୋକୋଭିକ୍ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚ ଛନ୍ତି ସ୍କାସ୍ ପିଟ୍ସବର୍ଗ ଓପନ ସ୍କ୍କାସ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପ୍ରତିଯୋଗୀ ସୌରଭ ଘୋଷଲା ଇଜିପ୍ଟର ଓମାର ମାସୁଦଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି